ଗୃହରେ ବିବୃତ୍ତି ରଖି ସ୍ୱାସ୍ଥ୍ୟମନ୍ତୀ ନବ ଦାଶ କହିଛନ୍ତି ଯୋଗ୍ୟତା ଭିଭିରେ ଆନ୍ଦୋଳନରତ ଏଏନ୍ଏମ୍ଙ୍କୁ ନିଯୁକ୍ତି ଦିଆଯିବ

ବିରୋଧୀ ସଦସ୍ୟମାନେ ଏହି ସମୟରେ ରାଜ୍ୟରେ ବ୍ୟାପକ ବାଲିଚୋରି ହୋଇଥିବା ଅଭିଯୋଗ କରିଥିଲେ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି ଲୋକମାନଙ୍ଙୁ ସେମାନଙ୍କର ମତାମତ ଜଣାଇବାକୁ ନିବେଦନ କରିଛନ୍ତି

ଜନସାଧାରଣ 'ନମୋ ଆପ୍' କିମ୍ଘା 'ମାଇଁ ଗଭ୍ ଓପନ୍ ଫୋରମ୍'ରେ ସେମାନଙ୍କର ମତାମତ ଦେଇପାରିବେ